ରାକ୍ୟ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ କହିଛନ୍ତି ଜଗତସିଂହପୁର କେନ୍ଦ୍ରପଡ଼ା କଟକ ଓ ବିଏମସି ଏବଂ ଖୋର୍କ୍ଷା ଅଂଚଳରେ ରିଲିଫ ବଂଟା ଯାଇଛି

ଗତକାଲି ସଚିବାଳୟଠାରେ ମୁଖ୍ୟମନ୍ତୀ ଏହି ଘୋଷଣା କରିଛନ୍ତି

ସମୀକ୍ଷା ଫୋନି ଯୋଗୁଁ ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତୀ ଓଡିଶା ଆସି ରାଜ୍ୟ ପାଇଁ ମ୍ୟାନ୍ ମନି ମେସିନର ଅଭାବ ରହିବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଥିଲେ

ବିଦ୍ୟୁତ୍ ମିଳିନଥିବାରୁ ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଓ ଚମ୍ମତିପୁର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ଚମ୍ମତିପୁର ଛକରେ ଖୋର୍ବ୍ଧା ତାଳବସ୍ତ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଫଳରେ ଏହି ରାସ୍ତାରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି ପୁଲିସ୍ ଘଟଣାସ୍ଥଳରେ ପହଞ୍ ରାସ୍ତାରୋକ ହଟାଇବାକୁ ଲୋକଙ୍କୁ ବୁଝାସୁଝା କରୁଛି